କୋବିଡ୍ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ଶାରିରୀକ ଦୂରତା ବଜାୟ ରଖିବା ଓ ଯେଉଁମାନେ ଭୂତାଣୁରେ ସଂକ୍ରମିତ ହେଉଛନ୍ତି ସେମାନେ ନିଜ ଘରେ ପୂଥକ ହୋଇ ରହିବା ପାଇଁ ଶ୍ରୀ ଅଗ୍ରୱାଲ୍ ଲୋକମାନଙ୍କୁ ଅନୁରୋଧ କରିଚ୍ଛନ୍ତି

ସେ କହିଛନ୍ତି ଆଗକୁ ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ଯୋଗାଇ ଦିଆଯିବ ଡକ୍କର ପଲ୍ କହିଛନ୍ତି ସ୍କୁଟିନିକ୍ ପ୍ରତିଷେଧକ ଟିକା ଭାରତରେ ଆସି ପହଞ୍ଚି ସାରିଛି ଆସନ୍ତା ସପ୍ତାହରେ ଏହା ବଜାରରେ ଉପଲବ୍ଧ ହେବାର ସେ ଆଶା ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଏଫ୍ଡିଏ ଓ ଡବ୍ଲ୍ୟଏଚ୍ଓ ଦ୍ୱାରା ଅନୁମୋଦିତ ଯେକୌଣସି କୋବିଡ୍ ପ୍ରତିଷେଧକ ଭାରତକୁ ଆସିପାରିବ ଓ ଏଥିପାଇଁ ଦୁଇ ଦିନ ଭିତରେ ଆମଦାନୀ ଲାଇସେନ୍ନ ପ୍ରଦାନ କରାଯିବ ସେ ପୁଣି କହିଛନ୍ତି ଭାରତ ସରକାର ଫାଇଜର ମଡର୍ଣ୍ଣା ଓ ଜନ୍ସନ୍ ଆଶ୍ଡ ଜନ୍ସନ୍ ଭଳି କମ୍ପାନୀ ଗୁଡ଼ିକ ସହ ନିରନ୍ତର ଯୋଗାଯୋଗ ରକ୍ଷା କରି ଆସୁଛନ୍ତି ସେହି କମ୍ପାନୀମାନେ ଭାରତରେ ଆସି ପ୍ରତିଷେଧକ ଟିକା ଉତ୍ପାଦନ କରିବାକୁ ସରକାର ସେମାନଙ୍କୁ ଆମନ୍ତ୍ରଣ କରିଛନ୍ତି

କୋବିଡ୍ କାର୍ଯ୍ୟକାରୀ ଗୋଷ୍ଠୀର ସୁପାରିଶକୁ ଭିତ୍ତି କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏଭଳି ବୃଦ୍ଧି କରାଯାଇଛି ମନ୍ତ୍ରଣାଳୟରୁ କ୍କାରି ଏକ ବିବୃତ୍ତିରେ କୁହାଯାଇଛି ଡକ୍ର ଏନ୍କେ ଅରୋଡାଙ୍କ ଅଧ୍ୟକ୍ଷତାରେ କୋବିଡ୍ କାର୍ଯ୍ୟକାରୀ ଗୋଷୀ କୋବିସିଲ୍ଡ ପ୍ରତିଷେଧକର ଦୁଇଟି ଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟ ବୃଦ୍ଧି କରିବାକୁ ସୁପାରିଶ କରିଥିଲେ

ମନ୍ତ୍ରଣାଳୟ କହିଛି ବ୍ୟବଧାନ ସମୟ ଉପରେ ବ୍ରିଟେନ୍ ସମେତ ବିଭିନ୍ନ ଦେଶରୁ ପକା ପ୍ରମାଣମାନ ମିଳିବା ପରେ ଦୁଇଟିଯାକ ଡୋଜ୍ ମଧ୍ୟରେ ବ୍ୟବଧାନ ସମୟରେ ଏହି ବୃଦ୍ଧିକୁ ଅନୁମୋଦନ କରାଯାଇଛି କୋବିଡ୍ କାର୍ଯ୍ୟକାରୀ ଗୋଷୀର ସୁପାରିଶକୁ ଜାତୀୟ ପ୍ରତିଷେଧକ ପ୍ରଶାସନ ବିଶେଷଜ୍ଞ ଗୋଷୀ ଗ୍ରହଣ କରିଛନ୍ତି ନୀତିଆୟୋଗ ସଦସ୍ୟ ଡକୁର ଭିକେ ପଲ୍ଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ବସିଥିଲା

ଏଥିପାଇଁ ଭାରତ ଇଟାଲୀକୁ ଧନ୍ୟବାଦ ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ ମ୍ରଖପାତ୍ ଅରିନ୍ଦମ ବାଗ୍ଚି କହିଛନ୍ତି ଏହି ଚିକିତ୍ସା ସରଞ୍ଜାମ ଗ୍ରଡ଼ିକ ପୂର୍ବର୍ ଇଟାଲୀ ଦେଇଥିବା ଅକ୍ନିଜେନ୍ ଉତ୍ପାଦନ ପ୍ଲାଣ୍ଟ ଗୁଡ଼ିକର ଉତ୍ପାଦନ କ୍ଷମତା ବୃଦ୍ଧି କରିବ ସେଗୁଡ଼ିକୁ ଗ୍ରେଟର ନୋଇଡାର ଆଇଟିବିପି ହସ୍କିଟାଲରେ ଲଗାଯାଇଛି

ସେଗୁଡ଼ିକ କତ୍ତାର ଏୟାର୍ଓ୍ବେଜ୍ ବିମାନରେ ଆସିଥିଲା

ଏହି ସମୟରେ ସେହି ରାଜ୍ୟ ଗୁଡ଼ିକରେ କୋବିଡ୍ ପ୍ରତିଷେଧକ ଟିକାକରଣ ଅଭିଯାନର ଅଗ୍ରଗତି ବିଷୟରେ ସମୀକ୍ଷା କରାଯାଇଛି

ସେ କହିଛନ୍ତି ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ସଂସ୍କର୍ଶରେ ଆସୁଥିବା ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ଭଳି ପଦକ୍ଷେପ ଗୁଡ଼ିକ ମାଧ୍ୟମରେ ସଂକ୍ରମଣକୁ ରୋକାଯାଇ ପାରିବ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ହସ୍ୱିଟାଲ ଗୁଡ଼ିକର ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଉନ୍ନତି ଆଣିବା ଓ ଅଧିକ ଚିକିତ୍ସା କର୍ମୀଙ୍କୁ ମୁତୟନ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ସେ ପୁଣି କହିଛନ୍ତି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ପାଇଁ ନୂଆ ନୂଆ ନିୟମାବଳୀ ପ୍ରଣୟନ କରୁଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କ ମିଳିତ ଉଦ୍ୟମରେ ଭାରତ କୋବିଡ୍ର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ଆସନ୍ତା ରବିବାର ସୁଦ୍ଧା ଏହା ଏକ ଘୂର୍ଣ୍ଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି

ଭାରତୀୟ ପାଣିପାଗ ବିଭାଗର କହିବା ଅନୁସାରେ ଏହା ଅଧିକ ଘନିଭୂତ ହୋଇ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଗୁଜରାତ ଓ ପାକିସ୍ତାନ ଉପକୂଳବର୍ତ୍ତୀ ଅଞ୍ଚଳ ଆଡ଼କୁ ମୁହାଁଇବ

ଏହାର ପ୍ରଭାବରେ ଲାକ୍ଷାଦ୍ୱୀପ କେରଳ ତାମିଲନାଡୁର କିଛି ଜିଲ୍ଲା କର୍ଣ୍ଣାଟକର ଉପକୂଳବର୍ତ୍ତୀ ଜିଲ୍ଲା ଦକ୍ଷିଣ କୋଙ୍କଣ ଓ ଗୋଆ ଏବଂ ଗୁଜରାତରେ ବ୍ୟାପକ ବର୍ଷା ହେବ ଭାରତୀୟ ପାଣିପାଗ ବିଭାଗ ଆକି ଓ ଆସନ୍ତାକାଲି ପାଇଁ ଲାକ୍ଷାଦୀପରେ ରେଡ୍ଆଲର୍ଟ୍ କାରି କରିଛି

ଲାକ୍ଷାଦ୍ୱୀପରେ ଅରେଞ୍ଜ ଆଲର୍ଟ୍ ଜାରି କରାଯାଇଛି ସେଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ